ଏହିସବୁ କ୍ଷେତ୍ରଗୁଡ଼ିକ ହେଉଛି ମନରେଗା ଗ୍ରାମୀଣ ଓ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଶିକ୍ଷା କୋଭିଡ୍ ନାଇଣ୍ଟିନ୍ ସମୟରେ ବ୍ୟବସାୟ କମ୍ପାନୀ ଆଇନରେ ସଂଶୋଧନ ସହଜରେ ବ୍ୟବସାୟ ସରକାରୀ ଉଦ୍ୟୋଗ କ୍ଷେତ୍ର ସମ୍ବନ୍ଧିତ ନୀତି ଓ ରାଜ୍ୟ ସରକାରଙ୍କ ସମ୍ଭଳ ସଂଗ୍ରହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ସଂପର୍କରେ ପ୍ରଦାନ କରାଯାଇଥିବା ବାର୍ତ୍ତାରଣା କରି ଅର୍ଥମନ୍ତ୍ରୀ କହିଛନ୍ତି ସମାଜର ସବୁବର୍ଗର ଲୋକଙ୍କ ଉହ୍ଚାନ ପାଇଁ ସରକାର ଲକ୍ଷ୍ୟ ଭିଭିକ ଆଭିମୁଖ୍ୟ ସହ କାର୍ଯ୍ୟ କରୁଛନ୍ତି

ଏହାଦ୍ୱାରା ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା ମିଳିପାରିବ

ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ଅଧିକ ଅର୍ଥ ବରାଦ କରାଯାଇଥିବା ବିଷୟରେ ସ୍କଚନା ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଗ୍ରାମୀଣ ଓ ସହରାଞ୍ଚଳର ତୂଶମୂଳସ୍ତରରେ ସାର୍ବଜନୀନ ସ୍ୱାସ୍ଥ୍ୟସେବାର ତ୍ୱରିତ ବିକାଶ ପାଇଁ ସରକାର ପଦକ୍ଷେପ ନେଇଛନ୍ତି ପ୍ରତ୍ୟେକ ଜିଲ୍ଲାରେ ସଂକ୍ରମିତ ରୋଗ ନିରୂପଣ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ବ୍ଲକସ୍ତରରେ ସାର୍ବଜନୀନ ସ୍ୱାସ୍ଥ୍ୟ ପରୀକ୍ଷାଗାର ସ୍ଥାପନ କରାଯିବ ଶିକ୍ଷାକ୍ଷେତ୍ର ସଂପର୍କରେ ସ୍ବଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ 'ଦୀକ୍ଷା ଆପ୍' ମାଧ୍ୟମରେ ଞ୍ଜାନକୌଶଳଯୁକ୍ତ ଶିକ୍ଷାଦାନ ବ୍ୟବସ୍ଥାକୁ ତ୍ୱରାନ୍ତିତ କରାଯିବ ଅନ୍ଲାଇନ୍ ଶିକ୍ଷା ବ୍ୟବସ୍ଥାର ଅଂଶ ସ୍ୱରୂପ ପିଏମ୍ ଇ ବିଦ୍ୟା କାର୍ଯ୍ୟକ୍ରମ ଖୁବ୍ଶୀଘ୍ର ଆରମ୍ଭ କରାଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ପ୍ରଥମ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ନିମନ୍ତେ ଏକ ସ୍ୱତନ୍ତ୍ର ଟିଭି ଚ୍ୟାନେଲ୍ର ଶୁଭାରନ୍ତ କରାଯିବ ଏବଂ ରେଡିଓ କମ୍ୟୁନିଟି ରେଡିଓ ତଥା ପଡ୍କାଷ୍ଟ ମଞ୍ଚରେ ଶିକ୍ଷାଦାନକୁ ବ୍ୟାପକ କରାଯିବା ସହିତ ଦୂଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଇ ବିଷୟବସ୍ତୁ ସମ୍ଭଳିତ ପାଠ୍ୟକ୍ମ ପ୍ରସାରିତ ହେବ ବୋଲି ଅର୍ଥମନ୍ତ୍ରୀ ସ୍ରଚନା ଦେଇଛନ୍ତି

କୋଭିଡ୍ ନାଇଷ୍ଟିନ୍ କାରଣରୁ ସୃଷ୍ଟି ହୋଇଥିବା ସଂକଟ କାଳରେ ଛାତ୍ରଛାତ୍ରୀ ଶିକ୍ଷକ ଓ ପରିବାର ସଦସ୍ୟମାନଙ୍କର ମାନସିକ ସ୍ୱାସ୍ଥ୍ୟର ବିକାଶ ତଥା ଦୃଷ୍ଟିନ୍ତା ଦୂର କରିବା ଉଦ୍ଦେଶ୍ୟରେ 'ମନୋଦର୍ପଶ' କାର୍ଯ୍ୟକ୍ରମର ଖୁବ୍ଶୀଘ୍ର ଆରମ୍ଭ କରାଯିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି

ଏହି ଗାଇଡ୍ ଲାଇନ୍ରେ ସହରାଞ୍ଚଳଗୁଡ଼ିକରେ କୋଭିଡ୍ ନାଇଷ୍ଟିନ୍ ନିରୀକ୍ଷଣ ଓ କଣ୍ଟାକୁ ଟ୍ରେସିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି

ସେଠାରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ଏ ସଂପର୍କରେ ସେମାନଙ୍କୁ ତାଲିମ ପ୍ରଦାନ କରିବା ଲାଗି କୁହାଯାଇଛି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କିମ୍ବା ସ୍ୱାସ୍ଥ୍ୟ ନିର୍ବାହୀ ଅଧିକାରୀ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହାୟତାରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ପ୍ରତିହତ କରିବା ତଥା ପରିବେଶ ଓ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଦିଗରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦେବେ ସେହିଭଳି ସ୍ୱାସ୍ଥ୍ୟକେନ୍ଦ୍ର ରାସନ ସାମଗ୍ରୀ ବଙ୍କନ କେନ୍ଦ୍ର ସାର୍ବଜନୀନ ଶୌଚାଳୟ ଗୋଷୀ ଜଳସଂଗ୍ରହ କେନ୍ଦ୍ର ଭଳି ସ୍ଥାନଗୁଡ଼ିକରେ ସାମାଜିକ ଦୂରତ୍ୱ ବକାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି ଅନ୍ଲାଇନ୍ ଡ୍ୟାସ୍ବୋର୍ଡ ବାହାର ରାଜ୍ୟରେ ରହୁଥିବା ଶ୍ରମିକଙ୍କ ଯାତାୟତ ସଂପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ଅନ୍ଲାଇନ୍ ପୋର୍ଟାଲ୍ ଜାତୀୟ ପ୍ରବାସୀ ତଥ୍ୟ ବ୍ୟବସ୍ଥା ଏନ୍ଏନଆଇଏସ୍ ବ୍ୟବହାର କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା ଏ ସଂପର୍କରେ ସମସ୍ତ ରାକ୍ୟର ମୁଖ୍ୟଶାସନ ସଚିବଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଏହି ଅନ୍ଲାଇନ୍ ପୋର୍ଟାଲ୍ ବ୍ୟବହାର ଦ୍ୱାରା ପ୍ରବାସୀମାନଙ୍କ ସଂପର୍କରେ ତଥ୍ୟ ଏବଂ ଆନ୍ତଃରାଜ୍ୟ ସମନ୍ୱୟ ବୃଦ୍ଧି ହୋଇପାରିବ ବୋଲି ଏହି ପତ୍ରରେ ଉଲ୍ଲେଖ କରାଯାଇଛି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ପକ୍ଷରୁ ବର୍ତ୍ତମାନ କାର୍ଯ୍ୟକାରୀ କରାଯାଉଥିବା ଏନ୍ଡିଏମ୍ଏ ଜିଆଇଏସ୍ ପୋର୍ଟାଲ୍ ସହିତ ଏହି ନୂତନ ଅନ୍ଲାଇନ୍ ପୋର୍ଟାଲ୍କୁ ଯୋଡ଼ାଯାଇଛି

ଇତିମଧ୍ୟରେ ଆଇସିଏମ୍ଆର ପକ୍ଷରୁ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷଣ ଲାଗି ଦେଶର ବିଭିନ୍ନ ସରକାରୀ ଓ ଘରୋଇ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି

ମାତ୍ର ଚତୁର୍ଥ ପର୍ଯ୍ୟାୟ ଲକଡାଉନର ତାରିଖ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ

ସିବିଏସ୍ଇ ଏକ୍ଜାମ୍ ଡେଟ୍ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ସମୟ ନିର୍ଘକ୍ଷ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ ବୋଲି କେନ୍ଦ୍ର ମାନବ ସମ୍ଘଳ ବିକାଶ ମନ୍ତ୍ରୀ ଡକୁର ରମେଶ ପୋଖରୀଆଲ୍ ନିଶଙ୍କ କହିଛନ୍ତି

ମାତ୍ର ଏପର୍ଯ୍ୟନ୍ତ ତାହା ପ୍ରକାଶ ପାଇନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି ସିବିଏସ୍ଇ ପକ୍ଷରୁ ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା ସମୟ ନିର୍ଘ୍ୟ ସଫପର୍କିତ ଏକ ମିଥ୍ୟା ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାରୁ ଶ୍ରୀ ନିଶଙ୍କ ଟ୍ୱିଟ୍ କରି ଏହାକୁ ଖଣ୍ଡନ କରିଛନ୍ତି ଅମ୍ପାନ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଅଫ୍ଞାନ ଇତିମଧ୍ୟରେ ଅଧିକ ଶକ୍ତିଶାଳୀ ହୋଇ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବାକୁ ଯାଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅତିତୀବ୍ର ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ଏଥିଲାଗି ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଲାଗି ବାତ୍ୟା ସୂଚନା ଜାରି କରାଯାଇଛି

ଇତି ମଧ୍ୟରେ ଅମ୍ଫାନର ମୁକାବିଲା ଲାଗି କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି